ପିଏମ୍ କନ୍କ୍ଲେଭ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସାଂପ୍ରତିକ ଘଟଣାବଳୀ ଏହାର ବୈଦେଶିକ ନୀତିର କୌଶଳ ଓ ପ୍ରଭାବକୁ ପ୍ରତିପାଦନ କରିଛି ସେ କହିଛନ୍ତି ଯେ ଆଜିର ଭାରତ ଏକ ପରିବର୍ତ୍ତିତ ଭାରତ ଏବଂ କେହି ଏହାକୁ ଧମକ ଦେବାକୁ ଦୁଃସାହସ କରିପାରିବ ନାହିଁ

ଦେଶବାସୀଙ୍କ ମଧ୍ୟରେ ଥିବା ଏକତା ଦେଶ ଭିତର ଓ ବାହାରର ରାଷ୍ଟ୍ରବିରୋଧୀ ତତ୍ତ୍ୱଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି କରିଛି ଭାରତୀୟ ଯବାନଙ୍କ ପ୍ରତିଟି ରକ୍ତବୁନ୍ଦା ମୂଲ୍ୟବାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ଦେଶ ଏବେ ରାଫାଲ ଯୁଦ୍ଧ ବିମାନର ଆବଶ୍ୟକତା ଅନୁଭବ କରୁଛି ଏବଂ ସାରା ଦେଶ ଗୋଟିଏ ସ୍ୱରରେ କହୁଛି ଭାରତ ପାଖରେ ଯଦି ଏହା ଥାଆନ୍ତା ତେବେ ପରିସ୍ଥିତି ଭିନୁ ହୋଇଥାନ୍ତା ପୂର୍ବରୁ ଆତ୍ମସ୍ୱାର୍ଥ ପାଇଁ ଏବଂ ଏବେ ରାଜନୀତି ଦୂଷ୍ଟିରୁ ରାଫେଲ ପ୍ରସଙ୍ଗରେ ଦେଶର ବିଶେଷ କ୍ଷତି ଘଟିଛି ଭାରତ ନିକ୍କର ସାମର୍ଥ୍ୟ ଓ ସମ୍ଭଳକୁ ପାଥେୟ କରି ଆଗକୁ ବଢୁଛି ଆଗାମୀ ଦିନରେ ଏହା ନିଜର ଦୁର୍ବଳତା ଓ ଆହ୍ୱାନକୁ ଆହୁରି ହ୍ରାସ କରି ତାର ଯାତ୍ରା ଅବ୍ୟାହତ ରଖିବ ବୋଲି ସେ କହିଛନ୍ତି ଦେଶର ନିରାପତ୍ତା ଜନିତ ସ୍ୱାର୍ଥକୁ ବିରୋଧ ନ କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି ଅବସରରେ ବିରୋଧୀଦଳଗୁଡ଼ିକୁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଯେ ମୋଦି ବିରୋଧୀ ପ୍ରତିବାଦ ମଧ୍ୟରେ ସେମାନେ ଯେପରି ମାସୁଦ୍ ଆଝାର ଓ ହାଫିଜ୍ ସଇଦି ଭଳି ଆତଙ୍କବାଦୀଙ୍କୁ ସମର୍ଥନ ନ କରନ୍ତି ସେଥିପ୍ରତି ସତର୍କ ରହିବା ଆବଶ୍ୟକ ଯେଉଁମାନେ ଦେଶକୁ ଦୀର୍ଘକାଳ ଶାସନ କରିଛନ୍ତି ସେମାନେ ନିଜ ଶାସନ କାଳରେ ଅନେକ ପ୍ରତିରକ୍ଷା ଦୁର୍ନୀତିରେ ସଂପୂକ୍ତ ସାରା ଦେଶ ଏ ବିଷୟରେ ଅବଗତ ଏବଂ ଏ ନେଇ ସେମାନଙ୍କୁ ଜବାବ ଦେବାର ସମୟ ଆସିଚି ବୋଲି ସେ କହିଛନ୍ତି

ସାମରିକ ସାମଗ୍ରୀ କାରବାରରେ କ୍ଷମତା ଅଳିନ୍ଦରେ ଦଲାଲଙ୍କର ସ୍ଥାନ ନାହିଁ କାରଣ ଏସବୁ କାରବାରରେ ମଧ୍ୟସ୍ଥତା କରି ହାତ ଚିକ୍କଶ କରୁଥିବା ବ୍ୟକ୍ତିବିଶେଷ ଭଲ ଭାବରେ ଜାଶନ୍ତି ଯେ ଏ ସରକାର କୌଣସି ଦୁର୍ନୀତିକୁ ବରଦାସ୍ତ କରିବ ନାହିଁ

ଏହି ଅବସରରେ ପ୍ରଧାନମନ୍ତ୍ରୀ କଂଗ୍ରେସକୁ ପରୋକ୍ଷ ଭାବେ ସମାଲୋଚନା କରି କହିଥିଲେ ଯେ ଗରିବ ହଟାଓ ସ୍ଲୋଗାନ ଦେଇଥିବା ଏକ ଦଳର ଦୀର୍ଘ ଶାସନକାଳ ସତ୍ତ୍ୱେ ଏବେ ମଧ୍ୟ ଭାରତ ଦାରିଦ୍ର୍ୟ ସହ ସଂଗ୍ରାମ କରୁଛି ଭାରତକୁ ଅବଶ୍ୟ ଦାରିଦ୍ର୍ୟମୁକ୍ତ କରିବାକୁ ହେବ ଏବଂ ଏହା କଥାରେ ନ କହି କାମରେ ଦେଖାଇବାକୁ ପଡ଼ିବ ବୋଲି ସେ କହିଛନ୍ତି ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମକୁ ଗଣମାଧ୍ୟମ ବିଶେଷ ଗୁରୁତ୍ୱ ପ୍ରଦାନ କରୁଥିବାରୁ ସେ ଏହାର ପ୍ରଶଂସା କରିଛନ୍ତି ଏବଂ ଏକବିଂଶ ଶତାବ୍ଦୀ ଭାରତର ହେବ ବୋଲି ଦୃଢ଼ ଭାବେ ଘୋଷଣା କରିଥିଲେ

ଭାରତ ଏବେ ବିଶ୍ୱର ତୂତୀୟ ସର୍ବବୃହତ ଷ୍ଟାର୍ଟ୍ ଅପ୍ ବ୍ୟବସ୍ଥା ସଂପନ୍ନ ରାଷ୍ଟ୍ର

ଅଧିକାଂଶ ଷ୍ଟାର୍ଟ ଅପ୍ ଛୋଟଛୋଟ ସହରାଞ୍ଚଳରେ ଖୋଲିଥିବାରୁ ଏ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ ଅଭିନବତା ଓ ଷ୍ଟାର୍ଟଅପ୍ ନୂଆ ଭାରତ ନିର୍ମାଣରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଦେଶର ଅର୍ଥନୀତି ସଂପର୍କରେ ସେ କହିଛନ୍ତି ଯେ ଏହା ଏକ ନୂଆ ରାସ୍ତାରେ ଚାଲୁଛି

ବିହାର ପିଏମ୍ ର୍ୟାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିହାରରୁ ଆଜି ଏନ୍ଡିଏ ପକ୍ଷରୁ ପ୍ରଚାର ଆରମ୍ଭ କରିବେ ପାଟ୍ନାର ଗାନ୍ଧି ମୈଦାନଠାରେ ଶ୍ରୀ ମୋଦି ସଂକଳ୍ପ ର୍ୟାଲିକୁ ସମ୍ବୋଧନ କରିବେ ଏଥିରେ କେଡିୟୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏଲ୍କେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନ ଯୋଗଦେବେ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ପିଏମ୍ ଆମେଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଆମେଠି ଗସ୍ତ କରିବେ ସେ ଆମେଠିର କୌହରଠାରେ ଭାରତ ରୁଷ ରାଇଫଲ୍ସ ପ୍ରାଇଭେଟ ଲିମିଟେଡକୁ ଦେଶ ଉଦ୍ଦେଶ୍ୟରେ ଉତ୍ଗର୍ଗ କରିବେ ଭାରତ ରୁଷ ରାଇଫଲ୍ୱ ପ୍ରାଇଭେଟ ଲିମିଟେଡ ଭାରତର ଅସ୍ତାଗାର ଓ ରୁଷ ଫାର୍ମ ମଧ୍ୟରେ ଏକ ମିଳିତ ଉଦ୍ୟୋଗ ଓ ଦୁଇଦେଶ ମଧ୍ୟରେ ସହଯୋଗର ଏକ ମାଇଲସ୍ତମ୍ଭ ଏହା 'ମେକ ଇନ୍ ଇଣ୍ଡିଆ'ର ଏକ କ୍ୱଳନ୍ତ ଦୃଷ୍ଟାନ୍ତ ଏହା ସଶସ୍ତ ବାହିନୀର ସହାୟତା କରିବ ଓ କାତୀୟ ନିରାପତ୍ତାକୁ ସୁଦତ କରିବ ପ୍ରଧାନମନ୍ତ୍ରୀ ଅନେକ ବିକାଶମୂଳକ ପ୍ରକଚ୍ଚକୁ ଉନ୍କୋଚନ କରିବେ ସେଗୁଡିକ ବିଦ୍ୟୁତ ଉତ୍ପାଦନ ଶିକ୍ଷା ସ୍ୱାସ୍ଥ୍ୟ ଓ ଉତ୍ପାଦନ କ୍ଷେତ୍ର ରହିଛି ଶ୍ରୀ ମୋଦି ଏକ ସାଧାରଣସଭାରେ ଉଦ୍ବୋଧନ ଦେବେ

କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବାସ୍ ନକ୍ଭି ଏହି ଅବସରରେ ଉପସ୍ଥିତ ଥିଲେ ସମ୍ଝୌତା ଏକ୍ସପ୍ରେସ୍ ଭାରତ ଓ ପାକିସ୍ତାନ ଟ୍ରେନ୍ ସେବା ପାଇଁ ସହମତ ହେବାରୁ ସମଝୌତା ଏକ୍କପ୍ରେସ୍ ଆଜି ନୂଆଦିଲ୍ଲୀରୁ ପାକିସ୍ତାନ ଅଭିମୁଖେ ଯାତ୍ରା କରିବ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ପାକିସ୍ତାନ ଛାଡ଼ିବାର ଦିନକ ପରେ ଏହା ଘୋଷଣା କରାଯାଇଛି

ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଟ୍ରେନ୍ ଆଜି ଭାରତରୁ ପାକିସ୍ତାନ ଅଭିମୁଖେ ଯିବାକୁ ଥିବାବେଳେ ଆସନ୍ତା ସୋମବାର ପାକିସ୍ତାନ ପଟରୁ ଲାହୋରରୁ ଭାରତ ଅଭିମ୍ବଖେ ଯାତା ଆରମ୍ଭ କରିବ ଇଣ୍ଡିଆ କାତାର କାତାରର ଅମୀର ଶେଖ୍ ତମିମ୍ ବିନ୍ ଅହମ୍ମଦ ବିନ୍ ଖଲିପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ୍ ମାଧ୍ୟମରେ କଥାବାର୍ତ୍ତା ହୋଇଛନ୍ତି ଏହି ବାର୍ଭାଳାପ ବେଳେ ଉଭୟ ଦ୍ୱିପାକ୍ଷିକ ସଂପର୍କକୁ ଅଧିକ ନିବିଡ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାତାର ଭାରତର ଜଣେ ଭଲ ବନ୍ଧୁ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧିରେ କାତାରର ଆଗ୍ରହ ଓ ସହଯୋଗ ବୃଦ୍ଧିକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି ଉଭୟ ଦ୍ୱିପାକ୍ଷିକ ଓ ଆଞ୍ଚଳିକ ପରିସ୍ଥିତି ସଫପର୍କରେ ଆଲୋଚନା କରିଥିବା ଏକ ସରକାରୀ ପ୍ରେସ୍ ବିଞ୍ଜପ୍ତିରେ କୁହାଯାଇଛି

ଆସନ୍ତାକାଲି ସନ୍ଧ୍ୟାରେ ଶ୍ରୀ କୋବିନ୍ଦ କୋଏୟାଟୁର୍ର ଇଶା ଯୋଗକେନ୍ଦ୍ରକୁ ପରିଦର୍ଶନରେ ଯିବେ ଇଣ୍ଡିଆ ଓଆଇସି ଜାମ୍ମୁ ଓ କାଶ୍ମୀର ନେଇ ଭାରତର ନୀତି ଓ ଆଭିମୁଖ୍ୟ ସ୍ଥିର ନିରନ୍ତର ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି ଜାମ୍ମୁ ଓ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହି ଅଞ୍ଚଳର ସମସ୍ତ ଘଟଣାବଳୀ ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଇସ୍ଲାମୀୟ ଐକ୍ୟ ସଂଗଠନରେ ଭାରତର ଉପସ୍ଥିତି ସଂପର୍କରେ ଉତ୍ଥାପିତ କେତେକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବୈଦେଶିକ ମନ୍ତ୍ରଶାଳୟର ମୁଖପାତ୍ର ରବିଶ କୁମାର ଏହା କହିଛନ୍ତି

ଭାରତକୁ ଏଥିପାଇଁ ନିମନ୍ତ୍ରଣ କରାଯାଇଥିବାରୁ ଏହାକୁ ସମ୍ମାନ ଦେଇ ଶ୍ରୀମତୀ ସ୍ୱରାଜ ଏଥିରେ ଯୋଗ ଦେଇଛନ୍ତି ଏହା ସହିତ କାଶ୍ମୀର ପ୍ରସଙ୍ଗକୁ ଯୋଡ଼ିବାର କୌଣସି ଯଥାର୍ଥତା ନାହିଁ ବୋଲି ଶ୍ରୀ କୁମାର କହିଛନ୍ତି ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀରେ ଭାରତ ଯୋଗ ଦେଇଥିବାରୁ ତାହାକୁ ବିରୋଧ କରି ପାକିସ୍ତାନ ଏଥିରେ ଯୋଗ ଦେଇନାହିଁ ତ୍ରିପୁରା ପ୍ରୋଜେକ୍ଟ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ୍ରିପୁରାଠାରେ କେତେକ ତୈଳ ଏବଂ ଗ୍ୟାସ୍ ପ୍ରକଳ୍ପର ଶୁଭାରମ୍ଭ ଓ ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି

ଗତକାଲି ଅଗରତାଲାର ଓଏନ୍ଜିସି କଂପ୍ଲେକ୍ସ ପରିସରରେ ଏକ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ କ୍ଷେତ୍ରରେ ତ୍ରିପୁରା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି କହିଥିଲେ ସେ କହିଥିଲେ ଯେ ଆସାମ ତ୍ରିପୁରା ଅରୁଣାଚଳ ପ୍ରଦେଶ ଏବଂ ଅନ୍ୟାନ୍ୟ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରଚୁର ପ୍ରାକୃତିକ ଗ୍ୟାସ୍ ମହକୁଦ୍ ରହିଛି

କ୍ରିକେଟ୍ ଓଡିଆଇ ହାଇଦରାବାଦ ଦିନିକିଆରେ କ୍ରିକେଟ୍ ମ୍ୟାଚ୍ରେ ଗତରାତିରେ ଭାରତ ଅଷ୍ଟ୍ରେଲିଆକୁ ଛଅ ୱିକେଟ୍ରେ ପରାସ୍ତ କରିଛି